ରାଜ୍ୟ ସରକାର କରୋନା ଆକ୍ରାନ୍ତମାନଙ୍କୁ ଉଉମ ଚିକିସା ଯୋଗାଇ ଦେବା ସହ ମୃତ୍ୟୁହାର ଆହୁରି କମ୍ କରିବା ପାଇଁ ସାତୋଟି ସରକାରୀ ଭେଷଜ ମହାବିଦ୍ୟାଳୟରେ ବହୁ ବିଭାଗୀୟ ସ୍ୱତନ୍ତ ବୈଷୟିକ କମିଟି ଗଠନ କରିଛନ୍ତି

ମାଲକାନଗିରି କିଲ୍ଲାର ମୋଟୁ ଅଞ୍ଚଳର ମୁଗି ପଏକ୍କରୁ ଜଳସ୍ତର ହ୍ରାସ ପାଉଥିବାବେଳେ କାଙ୍ଗୁରୁକୋଷ୍ଡା ନିକଟସ୍ଥ ଜାତୀୟ ରାଜପଥ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି